ସେ କହିଛନ୍ତି ବୀର ସ୍ୱରେନ୍ଦ୍ର ସାଏ ହେଉଛନ୍ତି ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସଂଗ୍ରାମୀ ତଥା ଓଡ଼ିଶାର ଗର୍ବ ଓ ଗୌରବ

ସେହିପରି ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀମାନେ ଏଶିକି ଏଏନ୍ଏମ୍ ଭାବେ ପରିଗଣିତ ହେବେ

ବୈଜୟନ୍ତଙ୍କ ସହ ହେଲିକପୁରରେ ବସିଥିବା ଅଭିଜିତ୍ ଆୟାର ଏବଂ ଆରତୀ ଟିକୁଙ୍ଙୁ ମଧ୍ଧ ନୋଟିସ୍ ଜାରି କରିକରାଯାଇଛି ବୋଲି ପୁରୀ ଏସ୍ପି ଡକୁର ସର୍ଥକ ଷଡ଼ଙଗୀ ଗଣମାଧ୍ଧମକୁ କହିଛନ୍ତି ସେମାନଙ୍କଠାରୁ ବୟାନ ରେକର୍ଡ କରାଯିବ ବୋଲି ସେ ସୂଚନା ଦେଇଛନ୍ତି

ଏହାର ପ୍ରଭାବରେ ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ତାନରେ ବିଜୁଳି ଓ ଘଡଘଡି ସହ ବର୍ଷାର ସନ୍ନାବନା ରହିଛି